ମନ୍ତ୍ରଶାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି

ଦେଶରେ ଜିଏସଟି ଲାଗୁ ହେବା ପରେ ଅନେକଗୁଡ଼ିଏ ସାମଗ୍ରୀ ଉପରୁ ଟିକସ ହାର ବହୁ ପରିମାଣରେ ହ୍ରାସ ପାଇଛି

ଗତକାଲି କେନ୍ଦ୍ର ତଥା ରାଜ୍ୟ ଗୁଡ଼ିକର ସୂଚନା କମିଶନରମାନଙ୍କର ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଚଳିତବର୍ଷ ଜୁନ୍ ମାସରେ ଗତବର୍ଷ ଅପେକ୍ଷା ଆର୍ଟିଆଇ ଅଧୀନରେ ଅଧିକ ସଂଖ୍ୟକ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଡକ୍ର ସିଂ କହିଛନ୍ତି ରମେଶ ପୋଖରିଆଲ୍ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତକାଲି ନୂଆଦିଲ୍ଲୀରେ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ସମୟରେ ଶ୍ରୀ ପୋଖରିଆଲ୍ ପ୍ରତିଷ୍ଠାନ ଅଧିକ ସଫଳତା ହାସଲ କରିବା ଲାଗି ଏହାର କାର୍ଯ୍ୟ ପ୍ରକ୍ରିୟାରେ ସ୍ପଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେହିଭଳି ପରୀକ୍ଷା ଢାଞ୍ଚାକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ପ୍ରତିଷ୍ଠାନର ପରିଚାଳନାରେ ଯଦି କୌଣସି ପ୍ରକାର ବେନିୟମ କାର୍ଯ୍ୟ ଦୃଷ୍ଟିକୁ ଆସେ ତେବେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ସେହିଭଳି ପ୍ରତିଷ୍ଠାନର ପରୀକ୍ଷା କେନ୍ଦ୍ର ସଂପର୍କରେ ଯଦି କୌଣସି ଅଭିଯୋଗ ଆସେ ତେବେ ତୂରନ୍ତ ଏହାର ସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ପୋଖରିଆଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଅବସରରେ ପ୍ରତିଷ୍ଠାନର ଦେଶ ବ୍ୟାପି ଥିବା ସମସ୍ତ କେନ୍ଦ ସଂପର୍କିତ ସବିଶେଷ ତଥ୍ୟ ଏକ ଡ୍ୟାସ୍ବୋର୍ଡରେ ଉପଲହ୍ଧ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ଏହି ପ୍ରତିଷ୍ଠାନ ବିଶ୍ୱର ସର୍ବବୃହତ୍ ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥା ହୋଇଥିବା ଦୃଷ୍ଟିରୁ ତୃଣମୂଳ ସ୍ତରରେ ଏହା ମାଧ୍ୟମରେ ଯେଭଳି ସଫଳ ଭାବେ ଶିକ୍ଷା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପୋଖରିଆଲ ନିର୍ଦ୍ଦେଶ ଦେଇଛନ୍ତି ଏହି ଅବସରରେ ପ୍ରତିଷ୍ଠାନର ପାଠ୍ୟକ୍ରମ ଏବଂ କୋଭିଡ୍ ନାଇଣ୍ଟିନ୍ ସଂକଟ ସମୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି

ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ହସ୍କିଟାଲ ଗୁଡ଼ିକରେ ପରିଚାଳନାଗତ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ନିୟମଗୁଡ଼ିକର ଫଳପ୍ରଦ କାର୍ଯ୍ୟକାରୀତା ଏହି ସଫଳତା ଆଣିଦେଇଛି

ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ଏଥିଲାଗି ପିଏମ୍ କେୟାର୍ସ ପାଣ୍ଡି ଟ୍ରଷ୍ଟ୍ରୁ ଅର୍ଥ ମଂଜୁର କରାଯାଇଛି ଏହି ହସ୍କିଟାଲଗୁଡ଼ିକରେ ଉପଲବ୍ଧ ସମସ୍ତ ଆଧୁନିକ ସୁବିଧା ସୁଯୋଗ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଦ୍ୱାରା ବିକଶିତ କରାଯାଇଛି ଏହାଦ୍ୱାରା ରାଜ୍ୟର କୋଭିଡ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ସହଜରେ ଚିକିତ୍ସା କରାଯାଇ ପାରିବ

ଲାଇସେନ୍ସ ଏକ୍ସଟେଣ୍ଡ୍ କରୋନା ସଂକ୍ରମଣଜନିତ କଟକଶାକୁ ଦୃଷ୍ଟିରେ ରଖି ଦେଶରେ ଯାନବାହନ ଫିଟ୍ନେସ୍ ପରମିଟ୍ ଲାଇସେନ୍ ପଞ୍ଜୀକରଣ ଅନୁମତିର ସମୟସୀମା ଚଳିତ ବର୍ଷ ଶେଷଯାଏଁ କୋହଳ କରାଯାଇଛି ପୂର୍ବରୁ ସେପ୍ଟେମ୍ବର ମାସ ଶେଷଯାଏଁ ଏହାକୁ କୋହଳ କରାଯାଇଥିବାବେଳେ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଞ୍ଜପ୍ତି ପ୍ରକାଶ ପାଇଛି ସୂଚନା ଅନୁଯାୟୀ ଚଳିତ ବର୍ଷ ଫେବୃୟାରୀ ପହିଲାରୁ ଡିସେମ୍ବର ଶେଷ ଭିତରେ ଯାନବାହନ ସମ୍ପର୍କିତ କୌଣସି ଦସ୍ତାବିକ୍ର ଅବଧି ଶେଷ ହେଉଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ରହିବ

ଏକ ବ୍ୟାଙ୍କ ଠକେଇ ମାମଲାରେ ବେଆଇନ ଅର୍ଥ କାରବାର ନିରୋଧି ଆଇନ ଅନୁସାରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ପୂର୍ବରୁ ଏ ସଂପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର ଭିତ୍ତିରେ ଇଡି ପଦକ୍ଷେପ ନେଇଛି

ସୋନିଆ ଗାନ୍ଧୀ କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ ଶ୍ରୀମତୀ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି ଦଳର କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପଭି ନିଆଯାଇଛି ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ବରିଷ୍ଣ ନେତା କେସି ବେଣୁଗୋପାଳ କହିଛନ୍ତି ଯେ ଶ୍ରୀମତୀ ଗାନ୍ଧୀଙ୍କୁ ଏଥିଲାଗି ଅନୁରୋଧ କରାଯାଇଛି